ଦେଶରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ପ୍ରତିଷ୍ଠାପାଇଁ ସରକାର ନେଉଥିବା ସମସ୍ତ ପଦକ୍ଷେପକ୍ ଅକ୍ରିଣ୍ଣ ସମର୍ଥନ ଯୋଗାଇଦେବାକୁ ସେମାନେ ଅଙ୍ଗୀକାରବଦ୍ଧ ହୋଇଛନ୍ତି

ଏନ୍ଏସ୍ଏ ମିଟିଂ ଅଯୋଧ୍ୟାରେ ବିବାଦୀୟ କମି ମାମଲା ଉପରେ ସୁପ୍ରିମ୍କୋର୍ଟ ତାଙ୍କର ରାୟ ଶୁଶାଇବାର ଗୋଟିଏ ଦିନ ପରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଆଜି ନ୍ତଆଦିଲ୍ଲୀରେ ପ୍ରମୁଖ ଧର୍ମଗୁରୁଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତାଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ ଧର୍ମଗୁରୁମାନଙ୍କ ପକ୍ଷରୁ କାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି ଦେଶରେ ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା ଦିଗରେ ସରକାରଙ୍କ ଅକ୍ରଣ୍ଣ ସମର୍ଥନ ଯୋଗାଇ ଦେବାପାଇଁ ସବ୍ ଧର୍ମଗ୍ରର୍ମାନେ ଅଙ୍ଗୀକାରବଦ୍ଧ ହୋଇଛନ୍ତି କେତେକ ରାଷ୍ଟ୍ରବିରୋଧ ଶକ୍ତି ପରିସ୍ଥିତିର ଫାଇଦା ନେବାକୁ ଉଦ୍ୟମ କର୍ତ୍ତବାର ଆଶଙ୍କା ପରିପ୍ରେକ୍ଷୀରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାପାଇଁ ସେମାନେ ଜନସାଧାରଣଙ୍କ ନିବେଦନ କରିଛନ୍ତି ଦେଶ ଭିତରେ ଏବଂ ବାହାରେ ଥିବା କେତେକ ରାଷ୍ଟ୍ରବିରୋଧି ତତ୍ତ୍ୱ କାତୀୟ ସ୍ୱାର୍ଥରେ ବାଧା ପହଞ୍ଚାଇବାର ଉଦ୍ଦେଶ୍ୟରେ ପରିସ୍ଥିତିର ଫାଇଦା ଉଠାଇବାକୁ ପ୍ରୟାସ କରିପାରନ୍ତି ବୋଲି ବୈଠକରେ ଯୋଗ ଦେଇଥିବା ସବୁ ଧର୍ମଗୁରୁ ସହମତ ହୋଇଛନ୍ତି ଉଭୟ ସମ୍ପ୍ରଦାୟର କୋଟି କୋଟି ଦେଶବାସୀ ଦାୟିତ୍ୱବୋଧ ସମ୍ଭେଦନଶୀଳତା ଓ ସଂଯମଶୀଳତାର ସହ ନ୍ୟାୟାଳୟଙ୍କ ଆଦେଶକୁ ଗ୍ରହଣ କରିଥିବାରୁ ଧର୍ମଗୁରୁମାନେ ସନ୍ତୋଷ ପ୍ରକାଶ କରିଛନ୍ତି ଭବିଷ୍ୟତରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକାଧିକ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ଜାରି ରଖିବା ଉପରେ ସମସ୍ତ ଅଂଶଗ୍ରହଣକାରୀମାନେ ଗୁରୁତ୍ୱ ଦେବା ସହ ଏଭଳି ପଦକ୍ଷେପର ସ୍ୱାଗତ କରିଛନ୍ତି ପ୍ରତିଟି ବ୍ୟକ୍ତିର ସୁରକ୍ଷା ଓ ନିରାପଡା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପଦକ୍ଷେପକୁ ଧର୍ମଗୁରୁମାନେ ପ୍ରଶଂସା କରିଚ୍ଛନ୍ତି ମହା ଗଭ୍ ପର୍ମେସନ୍ ମହାରାଷ୍ଟ୍ରରେ ମେଣ୍ଟ ଶିବାସେନାର ସରକାର ଗଠନ ପ୍ରୟାସରେ ଅସହଯୋଗ ପରିପ୍ରେକ୍ଷୀରେ ରାଜ୍ୟରେ ସରକାର ଗଠନ କରିବ ନାହିଁ ବୋଲି ବିଜେପି ଘୋଷଣା କରିଛି ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି ବିଜେପି ସରକାର ଗଠନ କରିପାରିବାର ପରିସ୍ଥିତିରେ ନାହିଁ ଏବଂ ଏ ସଂକ୍ରାନ୍ତରେ ରାଜ୍ୟପାଳ ଭଗତ୍ ସିଂ କୋଶିୟାରିଙ୍କ ଜଣାଇ ଦିଆଯାଇଛି ସେ ଆହୁରି କହିଛନ୍ତି ଶିବସେନା ବିଜେପି ସହିତ ସାମିଲ୍ ହେବାକୁ ଚାହୁଁ ନାହିଁ ଯାହା ଜନସାଧାରଣଙ୍କର ମତର ପରିପନ୍ତୀ ଆଜି ମୁମ୍ବାଇରେ ବିଜେପି କୋର୍ କମିଟିର ଦୁଇଟି ପର୍ଯ୍ୟାୟରେ ବୈଠକ ଅନ୍ତ୍ରଷ୍ଠିତ ହୋଇଯାଇଛି ରାଜ୍ୟପାଳ ଭଗତ୍ ସିଂ କୋଶିଆରି ଗତକାଲି ବିକେପିକୁ ସରକାର ଗଠନପାଇଁ ଆମନ୍ତ୍ରଣ କରିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ଶବିସ୍ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ଏବଂ ବରିଷ ନେତା ଗିରୀଶ ମହାଜନ ସୁଧୀର ମୁନ୍ଗାନ୍ତିୱାର୍ ଆଶିଷ ସେଲାର୍ ଓ ପଙ୍କଜା ମ୍ରଣ୍ଣେ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଛନ୍ତି ଚଳିତ ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ପାଇଥିବା ବିଜେପି ଦଳକୁ ସରକାର ଗଠନ ପାଇଁ ଇଚ୍ଛା ଓ ସାମର୍ଥ୍ୟ ଉପରେ ଅବଗତ କରାଇବାପାଇଁ ରାଜ୍ୟପାଳ ଗତକାଲି ବିଜେପିକୁ କହିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ଏହି ରାୟ ପ୍ରକାଶ ପରେ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଦେଶର ବିଚାର ବିଭାଗୀୟ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି ଏହାଫଳରେ ବର୍ଷବର୍ଷ ଧରି ଲାଗି ରହିଥିବା ପୁରୁଣା ବିବାଦର ସମାଧାନ ହୋଇଛି ଅଦାଲତଙ୍କ ଏହି ରାୟକୁ ସମଗ୍ର ଦେଶ ସର୍ବାନ୍ତକରଣରେ ସମର୍ଥନ ଜ୍ଞାପନ କରିଛି

ଏହାର ପ୍ରଭାବରେ ପଣ୍ଢିମବଙ୍ଗରେ ତିନିଜଣଙ୍କର ଏବଂ ଓଡ଼ିଶାରେ ଜଣଙ୍କର ମୃତ୍ୟ ଘଟିଥିବା ସ୍ଚଚନା ମିଳିଛି ପ୍ରାର୍ୟିକ ଆକଳନ ଅନୁସାରେ ଉତ୍ତର ଏବଂ ଦକ୍ଷିଣ ଚବିଶ ପ୍ରଗଣା ପୂର୍ବ ଓ ପଣ୍ଢିମ ମେଦିନପୁର ହାଓଡ଼ା ହୁଗୁଳି ଓ କଲକାତାର କେତେକ ସ୍ଥାନରେ ବହୁ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ କେତେକ ସ୍ଥାନରେ ଗଛଗୁଡ଼ିକ ଉପୁଡ଼ିପଡ଼ିଥିବାର ଜଣାପଡ଼ିଛି ଓଡ଼ିଶାରେ ଯାଜପୁର ଜଗତସିଂହପୁର କେନ୍ଦ୍ରାପଡ଼ା ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏହି ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ଉପୁଡ଼ିପଡ଼ିଥିବା ଗଛଗ୍ରଡ଼ିକୁ କଟାଯିବା ପରେ ବିଦ୍ୟତ୍ ଏବଂ ଯାତାୟତ ସେବାକୃ ଆକି ସକାଳ୍ ପୁନଃ କାର୍ଯ୍ୟକ୍ଷମ କରାଯାଇଛି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି କେନ୍ଦ୍ରାପଡ଼ା ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇଛି ଏହି ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି ମ୍ରଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି କ୍ଷୟକ୍ଷତିର ଆକଳନ ପାଇଁ ଏକ ଟିମ୍ ପଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଇତିମଧ୍ୟରେ ଆମର ଢାକା ସମ୍ଭାଦଦାତା କହିଛନ୍ତି ଏହି ଭୟଙ୍କର ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ କ୍ରମଶଃ ଦୁର୍ବଳ ହୋଇ ଏକ ଅବପାତର ରୂପ ନେବା ସହିତ ବାଂଲାଦେଶର ବାଗେର୍ହାଟ୍ ବରିଶାଲ୍ ଓ ପାଟୁଆଖାଲି ଅଞ୍ଚଳରେ ଅବସ୍ଥିତ ଅଛି

ନିରାପତ୍ତା ସ୍ୱତ୍ରରେ ଜଣାପଡ଼ିଛି ସେନା ଏସ୍ଓଜି ଯବାନ ଏବଂ ସିଆର୍ପିଏଫ୍ର ଏକ ମିଳିତ ଟିମ୍ ଜିଲ୍ଲାର ବିଝାରା ଲିଉଦାରା ଅଞ୍ଚଳରେ କିଛି ସନ୍ତାସବାଦୀ ଲୁଚି ରହିଥିବାର ନିର୍ଦ୍ଦିଷ୍ଟ ସ୍ରଚନା ପାଇବା ପରେ ସେହି ଅଞ୍ଚଳକୁ ଘେରାଉ କରି ଖାନ୍ତଲାସୀ ଅଭିଯାନ ଆରମ୍ଭ କରିଥିଲେ ଯେତେବେଳେ ସୁରକ୍ଷା ଯବାନମାନେ ସନ୍ଦିଗ୍ର ଅଞ୍ଚଳରେ ପହଞ୍ଚଥିଲେ ସେଠାରେ ଲୁଚି ରହିଥିବା ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାର ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ ସମ୍ଭାଦ ହସ୍ତଗତ ହେବା ସମୟରେ ଏହି ଗୁଳି ବିନିମୟ କାରି ରହିଥିଲା

କୌଣସି ପଟର୍ କେହି ମୃତାହତ ହେବାର ସ୍ୱଚନା ଏପର୍ଯ୍ୟନ୍ତ ମିଳି ନାହିଁ ଇଦ୍ ମିଲାଦ୍ ଉନ୍ ନବୀ ମହାପୁରୁଷ ମହଞ୍ଜଦଙ୍କ ଜୟନ୍ତୀ ଇଦ୍ ମିଲାଦ୍ ଉନ୍ ନବୀ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ପାରମ୍ପାରିକ ନିଷ୍ଠା ଓ ଉତ୍ସାହର ସହ ପାଳିତ ହେଉଛି ଏହି ଅବସରରେ ବିଭିନ୍ନ ସ୍ଥାନରେ ମିଲାଦ୍ ମେହଫିଲ୍ ଓ ସିରାତ୍ ସମାବେଶମାନ ଆୟୋଜିତ ହେବା ସହ ମହଞ୍ଚମଦଙ୍କ ଜୀବନୀ ଏବଂ ବାଣୀ ଉପରେ ଆଲୋକପାତ କରାଯାଇଛି ଏହି ଅବସରରେ ମିଲାଦ୍ ଶୋଭାଯାତ୍ରାମାନ ଆୟୋଜନ କରାଯାଇଛି ତେବେ ସୁପ୍ରିମ୍କୋର୍ଟଦ୍ୱାରା ଗତକାଲି ଅଯୋଧ୍ୟା ରାମ ଜନ୍ମଭୂମି ନେଇ ପ୍ରକାଶ ପାଇଥିବା ରାୟକୁ ସମ୍ମାନ ଜଣାଇବା ସହ ଶାନ୍ତି ଓ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ କେତେକ କମିଟି ମଧ୍ୟ ଏଭଳି ଶୋଭାଯାତ୍ରାକୁ ବାହାର କରିବା ବନ୍ଦ୍ କରିଥିଲେ

ତେବେ ଅନୁକୁଳ ବାୟୁ ପ୍ରବାହ ଯୋଗୁଁ ଗତକାଲି ଦିଲ୍ଲୀ ସହରର ପ୍ରଦୂଷଣ ମାତ୍ରାରେ ଉନ୍ନତି ଘଟି ଏହା ଅତିନିମୁର୍ ନିମୁମାନରେ ପହଞ୍ଚଥିଲା